ଏସ୍ସି ଇଥାନସିଆ ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ରାୟରେ ଦୂରାରୋଗ୍ୟରେ ବହୁ କଷ୍ଟ ପାଇ ମୃତ୍ୟୁକୁ ଅପେକ୍ଷା କରିଥିବା ବ୍ୟକ୍ତିଙ୍କ ପରୋକ୍ଷ ଇଚ୍ଛାମୃତ୍ୟୁକୁ ବୈଧ ବୋଲି ଘୋଷଣା କରିଛନ୍ତି

ତଥ୍ୟବଳୀ ଏବଂ କାର୍ଯ୍ୟଧାରା ଆଧାରରେ ଦୂରାରୋଗ୍ୟ ବ୍ୟାଧିରେ ମୃତ୍ୟୁକୁ ଅପେକ୍ଷା କରିଥିବା ରୋଗୀଙ୍କୁ ଇଚ୍ଛାମୃତ୍ୟୁ ଲାଗି ଅନୁମତି ପ୍ରଦାନ କରାଯାଇଛି ବିଚାରପତି ଶ୍ରୀ ମିଶ୍ରଙ୍କ ସମେତ ବିଚାରପତି ଏକେସିକ୍ରି ବିଚାରପତି ଏଏମ୍ ଖାନୱିଲକର ବିଚାରପତି ଡିୱାଇ ଚନ୍ଦ୍ରଚଡ ଏବଂ ବିଚାରପତି ଅଶୋକ ଭ୍ଭଷଣଙ୍କୁ ନେଇ ଗଠିତ ଏହି ବେଞ୍ଚ ପକ୍ଷର୍ କେଉଁମାନେ ଇଚ୍ଛାମୃତ୍ୟ କାର୍ଯ୍ୟକାରୀ କରିବେ ଏବଂ ସେମାନଙ୍କୁ ମେଡ଼ିକାଲ ବୋର୍ଡ ଦ୍ୱାରା ଏନେଇ କିପରି ଅନୁମତି ପ୍ରଦାନ କରାଯିବ ସେ ସଂକ୍ରାନ୍ତ ଏକ ତଥ୍ୟାବଳୀ ଉପସ୍ଥାପିତ କରାଯାଇଛି ଉଚ୍ଚତମ ନ୍ୟାୟାଳୟ ପକ୍ଷରୁ କୁହାଯାଇଛି ଯେ ତାଙ୍କ ଦ୍ୱାରା ପ୍ରଦତ୍ତ ନିର୍ଦ୍ଦେଶାନାମା ଏବଂ ତଥ୍ୟାବଳୀ ଅନ୍ତଯାୟୀ ଏହି ପ୍ରସଙ୍ଗରେ ବିଧେୟକ ଅଣାଯିବା ପରେ ଇଚ୍ଛାମୃତ୍ୟୁ ବ୍ୟବସ୍ଥା କାର୍ଯ୍ୟକାରୀ ହେବ

ଆସାମ ରାଇଫଲ୍ ଗ୍ରାଉଣ୍ଡ୍ରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ତଥାଗତ ରୟ ଶ୍ରୀ ଦେବ ଓ ତାଙ୍କର ମନ୍ତ୍ରିମଣ୍ଡଳକୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି

ପ୍ରଥମ ଥରପାଇଁ ବିଜେପି ଏବଂ ତା'ର ସହଯୋଗୀ ଦଳ ଆଇପିଏଫ୍ଟି ରାଜ୍ୟରେ ସରକାର ଗଠନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଦଳର ବରିଷ ନେତା ଏଲ୍ କେ ଆଡ଼ିୱାନୀ ମୁରଲୀ ମନୋହର ଯୋଷୀ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମ୍ରଖ୍ୟମନ୍ତ୍ରୀମାନେ ଏହି ଉସବରେ ଯୋଗ ଦେଇଥିଲେ ପାର୍ ଆଡ୍ଜର୍ଣ୍ଣଡ୍ କଂଗ୍ରେସ ନେତୃତ୍ୱରେ ବିରୋଧ ଦଳଗୁଡ଼ିକ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ଦାବି ସହ ଅନ୍ୟାନ୍ୟ ପ୍ରସଙ୍ଗରେ ହଟ୍ଟଗୋଳ କରିବା ଯୋଗୁଁ ସଂସଦର ଉଭୟ ଗୃହ ଆଜି ପଞ୍ଚମ ଦିନ ପାଇଁ ସ୍ୱାଭାବିକ ହୋଇପାରି ନାହିଁ ଲୋକସଭା ଓ ରାଜ୍ୟସଭା କାର୍ଯ୍ୟ ଆରମ୍ଭ ହେବା ପରେ ଗୃହକୁ ବାରମ୍ଭାର ମୁଲତବୀ ରଖିବା ପରେ ଶେଷରେ ଉଭୟ ଗୃହକୁ ଆଜିପାଇଁ ମୁଲତବୀ ଘୋଷଣା କରାଯାଇଛି ଲୋକସଭାରେ ତେଲୁଗୁଦେଶମ୍ ପାର୍ଟି ଏବଂ ଓ୍ୱାଇଏସ୍ଆର୍ କଂଗ୍ରେସର ସଦସ୍ୟମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ କରିବା ଦାବିରେ ସ୍କୋଗାନମାନ ଦେବା ସହ ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ ସେହିଭଳି ଏଆଇଏଡିଏମ୍କେ ସଦସ୍ୟମାନେ କାବେରୀ କ୍କଳ ପରିଚାଳନା ବୋର୍ଡ଼ ଗଠନ ଦାବିରେ ପ୍ଲାକାର୍ଡ଼ମାନ ଧରି ପ୍ରତିବାଦ ଜଣାଇଥିଲେ ପରିସ୍ଥିତିର ଗୁରୁତ୍ୱକୁ ଦେଖି ବାଚସ୍କତି ସୁମିତ୍ରା ମହାଜନ ଆଜିପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ସ୍ପଷ୍ଟି ହୋଇଥିଲା

ଟିଡିପି ସଦସ୍ୟମାନେ ପ୍ଲାକାର୍ଡ଼ ଧରି ଏହାକୁ ସମର୍ଥନ କରିଥିଲେ ଉପାଧ୍ୟକ୍ଷ ପ୍ରଫେସର ପିଜେ କୁରିଆନ୍ ସଦସ୍ୟମାନଙ୍କୁ ଗୃହକାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରି ବିଫଳ ହେବା ପରେ ଗୃହକୁ ଆଜିପାଇଁ ମୁଲତବୀ ଘୋଷଣା କରିଥିଲେ ଉଭୟ ଗୃହର ବୈଠକ ଆସନ୍ତା ସୋମବାର ପୁଣି ଆରମ୍ଭ ହେବ ଏଲ୍ଏସ୍ ସ୍ୱିକର୍ ଲୋକସଭା ବାଚସ୍କତି ସୁମିତ୍ରା ମହାଜନ୍ ଆଜି କହିଛନ୍ତି ଗୃହରେ ଏକ ସପ୍ତାହ ଧରି ଚାଲିଥିବା ଅଚଳାବସ୍ଥାକୁ ଦୂର କରିବାପାଇଁ ସେ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି ସେ କହିଚନ୍ତି ଆବଶ୍ୟକ ପଡ଼ିଲେ ଲୋକସଭାରେ ଜାରିଥିବା ଗତିରୋଧ ଦୂର କରିବାପାଇଁ ସେ ପୁଣି ଥରେ ସର୍ବଦଳୀୟ ବୈଠକ ଡକାଇବେ ଆସନ୍ତାକାଲି ନୁଆଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ଦୁଇଦିନିଆ ଜାତୀୟ ବ୍ୟବସ୍ଥାପକ ସମ୍ମିଳନୀ ଉପରେ ଗଣମାଧ୍ୟମକୁ ସୂଚନା ଦେବା ଅବସରରେ ସେ ଏହା କହିଛନ୍ତି ଅନନ୍ତ କୁମାର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି ତେଲୁଗୁଦେଶମ୍ ପାର୍ଟି ଏପର୍ଯ୍ୟନ୍ତ ଏନ୍ଡିଏ ସହିତ ରହିଛି ଏବଂ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୃ ନାଇଡ଼ ନିଜେ ଏହା କହିଛନ୍ତି ପାର୍ଲାମେଣ୍ଟ ବାହାରେ ଗଣମାଧ୍ୟମ ସହ କଥାବାର୍ତ୍ତାବେଳେ ଅନନ୍ତ କୁମାର ଅଭିଯୋଗ କରିଛନ୍ତି ଆନ୍ଧ୍ରପ୍ରଦେଶର ବିରୋଧି ରାଜନୈତିକ ଦଳଗୁଡ଼ିକ ରାଜ୍ୟରେ ରାଜନୈତିକ ପରିବେଶକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ରାଜ୍ୟରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମାଲୋଚନାର ମୁକାବିଲାପାଇଁ ଶ୍ରୀ ନାଇଡ଼ୁ ଆନ୍ଧ୍ରପ୍ରଦେଶର ବିକାଶ ପ୍ରସଙ୍ଗ ଉତ୍ଥାପନ କର୍ରଛନ୍ତି ବୋଲି ଶ୍ରୀ କୃମାର କହିଛନ୍ତି ସେ କହିଛନ୍ତି ରାଜ୍ୟର ବିକାଶପାଇଁ ଏନ୍ଡିଏ ସରକାର ରାଜ୍ୟ ସରକାରଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି ପାର୍ ପ୍ୟାନେଲ୍ ପିଏନ୍ବି ଏକ ସଂସଦୀୟ କମିଟି ସମ୍ପ୍ରତି ଘଟିଥିବା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଠକେଇ ଘଟଣା ଉପରେ ଗଭୀର ଉଦ୍ବେଗ ପ୍ରକାଶ କରି କହିଛି ବିଭିନ୍ନ ନୀତି ନିୟମ ନିୟନ୍ତ୍ରଣ ସତ୍ତ୍ୱେ ଏକ ଛୋଟିଆ ଗୋଷ୍ଠୀ ଏତେ ବିଶାଳ ବ୍ୟାଙ୍କ୍ରେ ଠକେଇ କରିବାରେ ସକ୍ଷମ ହୋଇପାରିଛନ୍ତି କମିଟି କହିଛି ବ୍ୟାଙ୍କ୍ ଖାତାରେ କୌଣସି ଉଲ୍ଲେଖ ନ କରି କିମ୍ବା କୋର୍ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଏହାକୁ ରେକର୍ଡ଼ ନ କରି ସେମାନେ ଏହିଭଳି କାର୍ଯ୍ୟ କରିଛନ୍ତି

ପ୍ରେକ୍ ରେଜିଗ୍ନେସନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅଶୋକ ଗଜପତି ରାଜୁ ଏବଂ ୱାଇ ଏସ୍ ଚୌଧୁରୀଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ଏଥିସହ ବେସରମାରିକ ବିମାନ ଚଳାଚଳ ମନ୍ତ୍ରଶାଳୟର କାର୍ଯ୍ୟ ପ୍ରଧାନମନ୍ତ୍ରୀ ତଦାରଖ କରିବେ ବୋଲି ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି

ପ୍ରତିରକ୍ଷା ମୁଖପାତ୍ର ଆକାଶବାଣୀକୁ କହିଛନ୍ତି ଉତ୍ତର କାଶ୍ମୀରର ବାରମୁଲ୍ଲା କିଲ୍ଲାର ଉରି ସେକ୍ଟରରେ ଆଜି ସକାଳୁ ପାକିସ୍ତାନ ସୈନ୍ୟମାନେ ଆଖିବୁଜା ଗୁଳିଗୋଳା ବର୍ଷଣ କରିଥିଲେ ଭାରତୀୟ ସେନାବାହିନୀ ପକ୍ଷରୁ ମଧ୍ୟ ଏହାର ଉଚିତ କବାବ୍ ଦିଆଯାଇଥିଲା ସେ କହିଛନ୍ତି ପାକିସ୍ତାନୀ ଗୁଳିମାଡ଼ରେ ଜଣେ ଯବାନ ଆହତ ହୋଇଥିଲେ ତାଙ୍କୁ ଶ୍ରୀନଗର ସେନା ହାସ୍ପାତାଳରେ ଭର୍ତ୍ତି କରାଯାଇଛି ପୁଲିସ୍ ସୂତ୍ରରୁ ପ୍ରକାଶ ଯେ ଉରି ସେକ୍ଟର ଜାନି ପୀର ବାବା ପୋଷ୍ଟକୁ ଲକ୍ଷ୍ୟ କରି ଗୁଳିବର୍ଷଣ କରିବା ପରେ ଭାରତ ପକ୍ଷରୁ ପାଲଟା ଜବାବ୍ ଦିଆଯାଇଛି

ଜଷ୍ଟିସ୍ ଏସ୍ ମୁରଲୀଧର ଏବଂ ଜଷ୍ଟିସ୍ ଆଇଏସ୍ ମେହେଟ୍ଟାଙ୍କୁ ନେଇ ଗଠିତ ଖଶ୍ଚପୀଠ ସ୍ୱଷ୍ଟ କରିଛନ୍ତି ଯେ ସିବିଆଇଦ୍ୱାରା ଦାଏର ହୋଇଥିବା ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ଅଦାଲତ ଯଦି କାର୍ତ୍ତି ଚିଦାୟରଙ୍କୁ ଜାମିନ୍ ପ୍ରଦାନ କରନ୍ତି ତେବେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଇଡି ତାଙ୍କୁ ଗିରଫ କରିପାରିବ ନାହିଁ ଇତି ମଧ୍ୟରେ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ କାର୍ତ୍ତିଙ୍କର ସିବିଆଇ ହାଜତ ମିଆଦକୁ ଆଉ ତିନି ଦିନପାଇଁ ବୃଦ୍ଧି କରିଛନ୍ତି

ପିଏମ୍ କନ୍ଫରେନ୍ସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପାର୍ଲାମେଣ୍ଟର ସେକ୍ଷ୍ରାଲ୍ ହଲ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଦୁଇଦିନିଆ ବ୍ୟବସ୍ଥାପକ ସମ୍ମିଳନୀକୁ ଉଦ୍ଘାଟନ କରିବେ ଏହି ସମ୍ମିଳନୀ ପାର୍ଲାମେଣ୍ଟ ସଦସ୍ୟ ବିଧାନସଭା ଓ ବିଧାନ ପରିଷଦର ସଦସ୍ୟମାନଙ୍କପାଇଁ ନିଜ ନିଜର ଅଭିଜ୍ଞତା ବାର୍ଷିବାର ଏକ ମଞ୍ଚ ହୋଇପାରିବ ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ବିକାଶପାଇଁ ଆମେ

ସେ କହିଛନ୍ତି ଯେଉଁ ପ୍ରତିନିଧିମାନଙ୍କ ନିର୍ବାଚନ ମଣ୍ଡଳିରେ ବିକାଶର ଅଧିକ ଆଶା ଓ ସମ୍ଭାବନା ରହିଛି ସେମାନଙ୍କୁ ଏହି ସମ୍ମିଳନୀ ଅଧିକ ସୁଯୋଗ ପ୍ରଦାନ କରିବାରେ ସହାୟକ ହେବ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରିଗଣ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ରାଜ୍ୟ ବିଧାନସଭାର ବାଚସ୍କତି ପାର୍ଲାମେଣ୍ଟ ସଦସ୍ୟ ଓ ବିଧାୟକମାନେ ଏହି ସମ୍ମିଳନୀରେ ଯୋଗଦେବେ ଇଣ୍ଡିଆ ଆଫଗାନ ଶାନ୍ତି ପ୍ରକ୍ରିୟାରେ ବିନା ସର୍ତ୍ତରେ ସାମିଲ୍ ହେବାପାଇଁ ତାଲିବାନ୍କୁ ଆଫଗାନିସ୍ତାନ ସରକାରଙ୍କ ପ୍ରସ୍ତାବ ପ୍ରତି ଭାରତ ସମର୍ଥନ ଜଣାଇଛି ଭାରତ ପକ୍ଷରୁ କୁହାଯାଇଛି ଏହି ଯୁଦ୍ଧ ଅଧ୍ଯୁଷିତ ଦେଶରେ କାରି ଥିବା ଅନବରତ ବନ୍ଧୁକର ଶବ୍ଦକୁ ନିରବ କରିବାପାଇଁ ଏହି ଆଲୋଚନା ସହାୟକ ହେବ ଜାତୀୟ ସୁରକ୍ଷା ପରିଷଦରେ ଆଫଗାନିସ୍ତାନ ଉପରେ ଏକ ମୁକ୍ତ ଆଲୋଚନା ମଞ୍ଚରେ ଉଦ୍ବୋଧନ ଦେଇ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧ୍ୱ ସୟଦ ଆକ୍ବର ଉଦ୍ଦିନ୍ କହିଚନ୍ତି ଏହି ସଶସ୍ତ ଗୋଷୀକୁ ହିସ୍ୟର ମାର୍ଗ ପରିତ୍ୟାଗ କରି କାତୀୟ ଶାନ୍ତି ପ୍ରକ୍ରିୟାରେ ସାମିଲ ହେବା ପ୍ରସ୍ତାବ ପ୍ରତି ସମସ୍ତଙ୍କର ପୂର୍ଣ୍ଣ ସମର୍ଥନ ରହିବା ଆବଶ୍ୟକ ଶ୍ରୀ ଆକ୍ବର୍ ଉଦ୍ଦିନ୍ କହିଛନ୍ତି ଆନ୍ତର୍ଜାତୀୟ ନିଶା କାରବାର ସନ୍ତାସବାଦ ଏବଂ ଅପରାଧର ମୁକାବିଲାପାଇଁ ନିରାପତ୍ତା ପରିଷଦ ନିକଟରେ ଉପଲହ୍ଧ ଥିବା ସମସ୍ତ ବ୍ୟବସ୍ଥାର ସୁବିନିଯୋଗ ହେବା ଉଚିତ

ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ରାଜନୈତିକ ଓ ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃତ୍ କରିବା ଦିଗରେ ସହାୟକ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଏମାନୁଏଲ୍ ମାକ୍ରନ୍ ଆନ୍ତର୍ଜାତୀୟ ସୌର ସନ୍ଧି ପ୍ରତିଷ୍ଠା ସମ୍ମିଳନୀରେ ମିଳିତ ଭାବେ ଅଧ୍ୟକ୍ଷତା କରିବେ ଜିଏସ୍ଟି ବିଜିନିସ୍ ଗତବର୍ଷ ଜୁଲାଇ ମାସରୁ କାର୍ଯ୍ୟକାରୀ ହୋଇଥିବା ବସ୍ତୁ ଓ ସେବାକର ଜିଏସ୍ଟି ଅଧୀନରେ ଏପର୍ଯ୍ୟନ୍ତ ଏକ କୋଟିରୁ ଅଧିକ କରଦାତା ପଞ୍ଜିକୃତ ହୋଇଛନ୍ତି